ଏହି ବୈଠକରେ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ଉନ୍ନୟନ କମିଶନର ଅଶିତ୍ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ

ଅନ୍ୟ ପକ୍ଷରେ ଚିତ୍ରକର ସେବକଙ୍କ ଦ୍ୱାରା ଗୁଜ କାମ ମଧ ନିର୍ବ୍ବାରିତ ସ୍ରଚୀ ଅନୁଯାୟୀ ଚାଲିଛି

ଇତିମଧ୍ଧରେ ନୀତି ସବ୍କମିଟି ବୈଠକ ଅନୁଷ୍ଷିତ ହୋଇ ବିସ୍ତୂତ ଆଲୋଚନା ହୋଇଥିଲା

ଆସନ୍ତାକାଲି ହେଉଛି ଟେଣ୍ଡର ଆବେଦନର ଶେଷ ତାରିଖ ତେବେ ଏଥ୍ପାଇଁ କିଛି ସର୍ଉ ବଳୀ ରଖାଯାଇଛି

ଟେଲିକାଷ୍ ରାଇଟ୍ ପାଇଥିବା ସଂସ୍ଥା ଦୂରଦର୍ଶନକୁ ମାଗଶାରେ ଫିଡ୍ ସେୟାର କରିବେ

ଆହତମାନଙ୍କୁ ମାଗଣାରେ ଚିକିହା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି

ତେବେ ଏହି ଘଟଣାରେ ଜଡ଼ିତ ଅଭିଯୋଗ ଥିବା ଅନ୍ୟ ଜଣେ ଫେରାର୍ ଥିବା ଜଣାପଡ଼ିଛି ସୂଚନା ଯୋଗ୍ୟ ଗତ ଶୁକ୍ରବାର ରାତିରେ ନିଜ ଗାଡ଼ିରେ ଶୋଇଥିବା ଜଣେ ବ୍ୟବସାୟିଙ୍କୁ ଚାରି ଜଣ ଯୁବକ ବନ୍ଧୁକ ଦେଖାଇ ଅପହରଣ କରିବାର ଉଦ୍ୟମ କରିଥିଲେ

ବର୍ଷାକୁ ଦୃଷ୍କିରେ ରଖି ଏହି ନିଷ୍ବଉି ନିଆଯାଇଛି ନଭେମ୍ର ପହିଲା ପର୍ଯ୍ୟନ୍ତ ଏହି ବନ୍ଦ ବଳବତ୍ତର ରହିବ ବୋଲି ଜାତୀୟ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି

ଗ୍ରପ୍ ଏ ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ରୁଷିଆ ଏବଂ ପୋଲାଣ୍ଡ ମଧ୍ଧରେ ଅନୁଷିତ ହୋଇଥିଲା